ଏହି ଟିମ ଗୁଡିକୁ ବିଭିନ୍ନ ସ୍ରାନକୁ ଯାଇ ନମୁନା ସଂଗ୍ରହ କରିବେ ଏହି ଟିମରେ ଡାକ୍ତର ଶିଷକ ପୋଲିସକର୍ମୀ ପରିମଳ କର୍ମଚାରୀ ମାନେ ସାମିଲ ରହିଛି

ଏହି ଟିମରେ ସାମିଲ ଥିବା ଶିକ୍ଷକ ମାନେ ସାମ୍ପଲ ସଂଗ୍ରହ କେନ୍ଦ୍ରରେ ଫର୍ମ ପ୍ ରଣ ସହିତ ସମସ୍ତ ପ୍ରକାର ଡକୁମେଂଟେସନ କାମ କରିବେ

ଏଥିସହିତ ବାଲେଶ୍ୱର ଜିଲ୍ଲାରେ ପ୍ରଥମ କରୋନା ପଜିଟିଭ୍ ସଂକ୍ରମିତ ଚିହ୍ବଟ ହୋଇଛନ୍ତି

କଟକ ବାଦାମବାଡ଼ି ସ୍ସିତ ବାସଭବନରେ ଆକି ଅପରାହ୍ବରେ ତାଙ୍କର ପରଲୋକ ଘଟିଥିଲା

ସେ ଜଶେ ଖ୍ୟାତି ସଂପନ୍ ନାଟ୍ୟକାର ଦକ୍ଷ ସାହିତ୍ୟ ସଂଗଠକ ସହ ଉକକଳ ସାହିତ୍ୟ ସମାଜର ପୂର୍ବତନ ସଭାପତି ଥିଲେ